ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

କରାଯାଉଛି

ସ୍ୱୟଂ ସହାୟକ ଗୋଷୀର ସଭ୍ୟା କିମ୍ଘା ସେମାନଙ୍କ ପରିବାରର ସଦସ୍ୟ ଏହି ଋଣ ନେଇପାରିବେ

ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି

କରୋନା ସଂକ୍ରମଶ ଯୋଗୁଁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ଏବଂ ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୂଷ୍ଟିରେ ରଖ୍ ମୁଖ୍ୟମନ୍ତୀ ଏହି ଅନୁରୋଧ କରିଛନ୍ତି